ପିପିଇ କିଟ୍ ଓ ଔଷଧ ସହ ସମସ୍ତ ସୁବିଧା ଯୋଗାଇଦେବେ ସରକାର ବ୍ରହ୍କପୁର ସହରକୁ ଚାରିଦିଗରୁ ସିଲ କଲା ଗଞାମ ଜିଲ୍ଲା ପ୍ରଶାସନ

ସହରାଅଳରେ ଲକ୍ଷଣହୀନ ବା ସାମାନ୍ୟ ଲକ୍ଷଣ ଥିବା ପଜିଟିଭ ଚିହିତ ରୋଗୀ ଘରେ ରହି ଚିକିହିତ ହୋଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି

ଏଥପାଇଁ ଆର୍ଥକ ଦୃଷ୍ଷିରୁ ସକ୍ଷମ ଥିବା ବଡ ବଡ ସଂସ୍ରାମାନଙ୍କୁ ଅନୁମତି ମିଳିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି

ବାହାରୁ କୌଣସି ବ୍ୟକ୍ତି ଏବଂ ଯାନବାହାନ ସହର ଭିତରକୁ ପ୍ରବେଶ କରିପାରିବ ନାହିଁ ଏବଂ ସହର ମଧରୁ ମଧ କେହି ବିନା ଅନୁମତିରେ ବାହାରକୁ ଯାଇପାରିବେ ନାହିଁ

କେବଳ ଅତ୍ୟାବଶ୍ୟକ ସେବା ଗୁଡିକୁ ଏହି କଟକଣାରୁ ମୁକ୍ତ କରାଯାଇଛି

ଅନ୍ୟପକ୍ଷରେ ସଟ୍ଡାଉନ ପାଇଁ କେତେକ ମିଲ୍ୟାୟନ କେନ୍ଦ୍ରକୁ ଶିକ୍ଷକ ଆସିପାରୁ ନ ଥିବାରୁ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ବିଳୟିତ ହେଉଥିବା ସେ କହିଛନ୍ତି

ଆସନ୍ତା ଦୁଇଦିନ ରାକ୍ୟର ଅଧିକାଂଶ ସ୍ଚାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି